ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି କଳାହାଣ୍ଡି କକ୍ଷମାଳ କୋରାପୁଟ ମାଲକାନଗିରି ନବରଙ୍ଗପୁର ରାୟଗଡା ସମ୍ମଲପୁର ଓ ବଲାଙ୍ଗୀର

ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିବେ

ବନ୍ୟା ପ୍ରଭାବିତ ଅଅଳଗୁଡ଼ିକୁ ଅଧିକରୁ ଅଧିକ ରିଲିଫ୍ ସାମଗ୍ରୀ ପଠାଇବାକୁ ମଧ୍ଧ ସେ ଅନୁରୋଧ କରିଛନ୍ତି

ଏହି ଅବସରେ ସେ ଜନସାଧାରଣଙ୍କୁ ଯାଞ୍ ନ କରି କୌଣସି ବାର୍ଭା ନ ପଠେଇବାପାଇଁ ଆହ୍ବାନ ଦେଇଛନ୍ତି

ଭୁବନେଶ୍ୱର ବିମାନ ବନ୍ଦରର୍ ଯାଇଥିବା ଏହି ବିମାନଟି ପୁନର୍ବାର ଭୁବନେଶ୍ୱରକୁ ଫେରିଆସିଛି

ଅନ୍ୟପକ୍ଷରେ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ୍ ଆମ ସମ୍ଭାଦଦାତାଙ୍କୁ ସୂଚନା ଦେଇ କହିଛନ୍ତି ବିମାନଟି ବନ୍ଦରରେ ଆସି ପହଞ୍ ବା ସମୟରେ ଭୀଷଣ ବର୍ଷା ହେଉଥିଲା

କର୍ଭବ୍ୟରେ ଅବହେଳା କରିଥିବା ଅଭିଯୋଗରେ ନୟାଗଡ଼ ଏସପି ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଶ କରିଛନ୍ତି

କଂଗ୍ରେସର ମଧ୍ଧବର୍ଭୀକାଳୀନ ଅଧ୍ଧକ୍ଷ ଭାବେ ସୋନିଆ ଗାଧିଙ୍କ ମନୋନୟନକୁ ମଧ ସେ ସମାଲୋଚନା କରିଛନ୍ତି ଏକ ଶ୍ୱେତପତ୍ର ମାଧ୍ଧମରେ ରାଜ୍ୟ ସରକାର ରାଜ୍ୟର ଚାଷୀ ତାଲିକା ପ୍ରକାଶ କରିବାକୁ ସେ ଦାବି କରିଛନ୍ତି

ସେ କହିଛନ୍ତି ଏବେ କଂଗ୍ରେସ ପ୍ରର୍ବାବସ୍ସାକୁ ଫେରିବାର ସମୟ ଆସିଛି

ଆକି ଏହାର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି

ପ୍ରଥମ ପର୍ଯ୍ୟାୟରେ ଦେଢ଼କୋଟି ଟଙ୍ଙା ମଞ୍ଚୁର କରାଯାଇଛି ବୋଲି ମନ୍ତୀ କହିଛନ୍ତି ଏହି ସମାରୋହରେ ସାଂସଦ ସୁରେଶ ପୂଜାରୀ ସ୍ୱାସ୍ଥ୍ୟମନ୍ତୀ ନବକିଶୋର ଦାସ ଏବଂ ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ

ଏହି ଅବସରରେ ବିଭିନ୍ ମସ୍ଜିଦ୍ରେ ସାମ୍ହିକ ନମାଜ ପାଠ ହେବାର କାର୍ଯ୍ୟକ୍ରମ ରହିଛି

ତାଙ୍କୁ ଚିକିହା ପାଇଁ କଟକ ସ୍ଚାନାନ୍ତର କରାଯାଇଛି

ଫଳରେ ସେହିସବୁ ଅଞ୍ଚଳରେ ବ୍ୟାପକ ଫସଲହାନି ହୋଇଥିବାର ଅଭିଯୋଗ ହୋଇଛି

ହେକୁର ହେକୁର ମକା ଚାଷରେ ଲାଗିଛି ନୃତନ ଭାବେ ଜିଲ୍ଲାକୁ ଆସିଥିବା ଫଲ ଆର୍ମି ଓୱର୍ମ ଉମରକୋଟ ରାଇଘର ଓ ଡାବୁଗାଁ ବ୍ଲକରେ ଏବେ ଏହି ପୋକ ଅଧିକ ମାତ୍ରାରେ ଦେଖାଦେଇଛି

ମକାପତ୍ରକୁ ଏହି ପୋକ ଖାଇଯିବା ଫଳରେ ମକା ଚାଷ ସମ୍ମର୍ଶ୍ର୍ଣ ଉକୁଡିବାକୁ ବସିଲାଣି